ଦେଶରେ ବୃଦ୍ଧି ପାଉଛି କରୋନା ସଂକ୍ରମିତଙ୍କ ଆରୋଗ୍ୟ ହାର

ଏବଂ ଆକି ନିରାଡମ୍ୟର ଭାବେ ପାଳିତ ହେଉଛି ରାକ୍ଷୀ ପ୍ରିର୍ଣ୍ଣିମା

ସେରୋସଭେ ଆର ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ପର୍ଯ୍ୟାୟରେ ସେରୋସର୍ଭେ ଶେଷ ହୋଇଥିବାବେଳେ ଆଜିଠାରୁ ବ୍ରହ୍କପୁରରେ ସେରୋସର୍ଭେ ଆର ହୋଇଛି

ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ବ୍ରହ୍କପୁରର ଅତିରିକ୍ତ ଚକବନ୍ଦୀ କମିସନର ଭାବେ ଦାୟିତ୍ୱ ଦିଆଯାଇଛି ତାଙ୍କ ସ୍ଚାନରେ ସନତ କୁମାର ମହାନ୍ତିଙ୍କୁ ଖୋର୍ବ୍

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଛା ଜଶାଇ ରାକ୍ଷୀ ସ୍ବେହ ପ୍ରେମ ଏବଂ ବିଶ୍ୱାସର ବକ୍ଷନ ବୋଲି କହିଛନ୍ତି ଏହି ଅବସରରେ ରାଷ୍ଟ୍ରପତି ମହିଳାମାନଙ୍କ ସୁରକ୍ଷା ଏବଂ ଆତ୍କସନ୍ନାନ ନିମନ୍ତେ ସମସେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି

ରାଜ୍ୟପାଳ ପ୍ରଫେସର ଗଶେଶୀଲାଲ ରକ୍ଷାବକ୍ଷନ ଅବସରରେ ରାକ୍ୟବାସୀଙ୍କୁ ଶୁଭେଛା କଣାଇବା ସହ ସମସ୍ତଙ୍କ ସୁଖ ଓ ସମୂବ୍ବିର କାମନା କରିଛନ୍ତି

ଏଥଲାଗି ଶ୍ରୀକୀଉଙ୍କର କେତେକ ସ୍ୱତନ୍ତ ନୀତି ଅନୁଷ୍ବିତ ହେଉଛି ସକାଳ ଧୂପ ନୀତି ଶେଷ ହେବା ପରେ ଦେବୀ ସୁଭଦ୍ରା ତାଙ୍କର ଦୁଇଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ଶ୍ରୀହସ୍ତରେ ରାକ୍ଷୀ ବାସିଛନ୍ତି

ପ୍ରତିରକ୍ଷା ମନ୍ତୀ ରାଜନାଥ ସିଂହ ମଧ୍ଧ ଦେଶବାସୀଙ୍କୁ ଏହି ଅବସରରେ ଶୁଭେଛା ଜଣାଇଛନ୍ତି